ନୂତନ କୃଷିନୀତିରେ ଚାଷୀମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ପ୍ରଦାନ କରାଯିବାର ବ୍ୟବସ୍ଥା ଥିବା ସେ ଦୋହରାଇଛନ୍ତି

ପିଏମ୍ ଜୟ ସେହତ୍ ଜାମ୍ମୁ କାଶ୍ମୀର୍ର ସମସ୍ତ ଅଧିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଭର୍ଚ୍ୟୁଆଲ୍ ମୋଡ୍ରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜୟ ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଏହି ଯୋଜନାକୁ ସେ ଶୁଭାରମ୍ଭ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କର କାର୍ଯ୍ୟବ୍ୟସ୍ତତା ପାଇଁ ଏହି କାର୍ଯ୍ୟ ଆଜି ସମ୍ପାଦିତ ହୋଇଛି ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚବା ଜରୁରୀ ବୋଲି ସେ କହିଛନ୍ତି ସେ ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି ଏହି ଯୋଜନାରେ ମିଳୁଥିବା ସୁବିଧା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବାକୁ ସେ ଆହ୍ୱାନ କରିଛନ୍ତି ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ

ଦେଶବ୍ୟାପୀ ପିଏମ୍ ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍କିଟାଲ୍ଗୁଡ଼ିକ ଏହି ସେବା ଯୋଗାଇ ଦିଆଯିବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ ଜାମ୍ମୁ କାଶ୍ମୀର୍ର ଉପରାଜ୍ୟପାଳ ମନୋଜ ସିହା ଏହି ଅବସରରେ ଉପସ୍ଥିତ ଥିଲେ ପିଏମ୍ କିଷାନ ନିଧ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷିନୀତିକୁ ରାଜନୈତିକ କାରଣରୁ କେତେକ ଦଳ ବିରୋଧ କରୁଥିବା କହିଛନ୍ତି ସରକାର ଏହି ନୃତନ କୃଷି ସଂସ୍କାରରେ ଚାଷୀମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ପ୍ରଦାନ କରାଯିବା ବ୍ୟବସ୍ଥା ବିଷୟରେ ସେ ଦୋହରାଇଛନ୍ତି ପିଏମ୍ କିଷାନ ସମ୍ମାନନିଧି ଓ ପିଏମ୍ କିଷାନ ଯୋଚ୍ଚନାର ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଦାନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି

କୃଷକମାନେ କହିଛନ୍ତି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ସେମାନେ ନିଜର ପ୍ରାପ୍ୟ ଠିକ୍ ସମୟରେ ପାଇପାରୁଛନ୍ତି ଯାହାକି ତାଙ୍କର ଉତ୍ପାଦ ବୃଦ୍ଧି ଦିଗରେ ସାହାଯ୍ୟ କରୁଛି କଣେ ଚାଷୀ କହିଛନ୍ତି ପିଏମ୍ କିଷାନ ଯୋଜନା ଏବଂ ଶସ୍ୟ ବିବିଧିକରଣ ଯୋଜନାରେ ସେ ସରକାରଙ୍କ ଦ୍ୱାରା ସ୍ଥାପିତ ମଣ୍ଡି ବାହାରେ ମଧ୍ୟ ନିଜର ଉତ୍ପାଦ ବିକ୍ରି କରି ଅଧିକ ଅର୍ଥ ଉପାର୍ଜନ କରିପାର୍ ଛନ୍ତି

ପଣ୍ଟିମବଙ୍ଗର କୃଷକ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଚ୍ଛନ୍ତି ସେହିଭଳି କେତେକ ରାଜନୈତିକ ଦଳ ମଧ୍ୟ ନୃତନ କୃଷି ଆଇନ୍ଗୁଡ଼ିକୁ ବିରୋଧ କରି ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି କଣ୍ଟ୍ରାକ୍ଟ ଫାର୍ମିଂ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଚାଷୀମାନେ ଏଥିଲାଗି ଚୁକ୍ତି ସ୍ୱାକ୍ଷର କଲେ ସେମାନଙ୍କର ଜମି ନିକ ଅକ୍ତିଆରରୁ ଚାଲିଯିବ ବୋଲି କେତେକ ଲୋକ ମିଥ୍ୟା ଓ ଗୁଜବ ପ୍ରଚାର କର୍ ଚ୍ଚନ୍ତି ସେ କହିଛନ୍ତି ଦେଶବ୍ୟାପୀ କୃଷକମାନଙ୍କର କୃଷିଖର୍ଚ୍ଚକୁ ହ୍ରାସ କରିବା ଉପରେ ପ୍ରାଧାନ୍ୟ ଦେଇ ସରକାର କେତେକ ପଦକ୍ଷେପ ନେଇଛନ୍ତି ଏହାଛଡ଼ା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ନିମଯୁକ୍ତ ୟୁରିଆ ଓ ସୋଲାର ପମ୍ପ ଯୋଗାଇ ଦେବାଭଳି ଯୋଜନାମାନ ଆରମ୍ଭ କରାଯାଇଛି ଚାଷୀମାନଙ୍କୁ ଏକ ଉନ୍ନତ ଶସ୍ୟବୀମା ଯୋଜନା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ପିଏମ୍ ଫସଲବୀମା ଯୋଜନା ଆରମ୍ଭ କରିଛନ୍ତି ଏବଂ ଏହାଦ୍ୱାରା କୋଟି କୋଟି ଚାଷୀ ଉପକୃତ ହେଉଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶବ୍ୟାପୀ ଚାଷୀମାନେ ନିଜ ଶସ୍ୟର ଉପଯୁକ୍ତ ମୂଲ୍ୟ ଯେଭଳି ପାଇବେ ତାହା ସୁନିଣ୍ଢିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସେହିଭଳି ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରି ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରିଛନ୍ତି ଏବଂ ଏହି ମୂଲ୍ୟ ଅନୁଯାୟୀ ଚାଷୀମାନଙ୍କଠାରୁ ସେମାନଙ୍କର ଶସ୍ୟ ଗ୍ରହଣ କରାଯାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସ୍ଟଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ମଧ୍ୟ ହେବ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

ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ଗୌହାଟୀର ଅମିନ୍ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମଳକ ପ୍ରକଚ୍ଚର ଉଦ୍ଘାଟନ କରିବେ ସେ ଗୌହାଟୀର ଦ୍ୱିତୀୟ ମେଡିକାଲ୍ କଲେଜ ପ୍ରତିଷ୍ଠା ଉହବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ସେ ମଧ୍ୟ ଆସମ୍ ଦର୍ଶନ୍ ଯୋଜନାରେ ନାମଘରଗୁଡ଼ିକୁ ଆର୍ଥକ ସହାୟତା ପ୍ରଦାନ କରିବା ସହିତ ବାତାଦ୍ରବର ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ

ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଓ ତାଙ୍କର କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ରହିବେ ଏହି ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ବିକେପି ନେତାମାନଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମ୍ରନା ପରୀକ୍ଷା ସଂକ୍ରମିତମାନଙ୍କ ଶୀଘ୍ର ଚିହ୍ଟ କରିବା ଓ ସେମାନଙ୍କର ତୁରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି

ଭାକ୍ସିନ୍ କୋଭିଡ୍ ଟିକା ଉପଲବ୍ଧ ହେବା ମାତ୍ରେ ଏହାର ତୂରନ୍ତ ବର୍ଷନ ଓ ଅଗ୍ରାଧିକାର ଗୋଷ୍ଠୀ ଗୁଡ଼ିକୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ଠିକ୍ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଗତକିଛି ମାସ ଧରି କଠିନ ପରିଶ୍ରମ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି

ଏହି ଅଗ୍ରାଧିକାର ଗୋଷୀରେ ସ୍ୱାସ୍ଥ୍ୟ କର୍ମୀ ପରିମଳ କର୍ମଚାରୀ ଏବଂ କରୋନା ସଂକ୍ରମିତଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି ସାରା ଦେଶରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସୁପାରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ କାରି ରହିଥିବା ବେଳେ ଏଥିପାଇଁ ଟିକାକରଣ ପରିଚାଳକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍ବୋର୍ଷ୍ଣଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଚଳିତ ସିରିଜ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲେ ତେବେ ଅଷ୍ଟ୍ରେଲିଆ ଦଳ ଆଜି ଗୋଟିଏ ଦିନ ମଧ୍ୟ ବ୍ୟାଟିଂ କରିପାରି ନ ଥିଲା

ଏହି ମ୍ୟାଚ୍ରେ ଆଜିଙ୍କ୍ୟା ରାହାଣେଙ୍କ ନେତୃତ୍ୱରେ ମହମ୍ମଦ ସିରାଜ ଓ ସୁବ୍ମାନ ଗିଲ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ବିରାଟ କୋହଲିଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା ଦଳରେ ଦଳରେ ସ୍ଥାନ ପାଇଛନ୍ତି ସେହିଭଳି ଋଦ୍ଧିମାନ ଶାହାଙ୍କ ସ୍ଥାନରେ ରିଶବ ପନ୍ଥଙ୍କୁ ଦଳରେ ସାମିଲ୍ କରାଯାଇଛି